ଇୟୁ କାଶ୍ମୀର ୟୀରୋପୀୟ ସଂଘ ସାଂସଦ ରିଜାର୍ନ ଜାର୍ନେକୀ ଓ ଫୁଲ୍ଭିଓ ମାର୍ଚୁସିଏଲୋ କାଶ୍ମୀର ସଂକ୍ରାନ୍ତରେ ଭାରତ ପ୍ରତି ସମର୍ଥନ ଜଣାଇଛନ୍ତି ଏବଂ ସନ୍ତାସବାଦୀ କାର୍ଯ୍ୟକଳାପ ପାଇଁ ପାକିସ୍ତାନକୁ ସମାଲୋଚନା କରିଛନ୍ତି ୟୁରୋପୀୟ ପାର୍ଲାମେଣ୍ଟ୍ର ପ୍ରାଥମିକ ଅଧିବେଶନରେ ବିତର୍କ ଚାଲିଥିଲାବେଳେ ଜାର୍ନେକୀ ଭାରତକୁ ବିଶ୍ୱରେ ସର୍ବବୃହତ୍ ଗଣତାନ୍ତିକ ରାଷ୍ଟ୍ର ବୋଲି ବର୍ଷ୍ଣନା କରିଛନ୍ତି ସେ କହିଛନ୍ତି ଜମ୍ମୁ ଓ କାଶ୍ମୀରରେ ହେଉଥିବା ସନ୍ତାସବାଦୀ ଆକ୍ରମଣଗୁଡ଼ିକ ସଂକ୍ରାନ୍ତରେ ୟୁରୋପୀୟ ସଂଘର ସଂସଦ ତର୍କମା କରିବାର ଆବଶ୍ୟକତା ରହିଛି ଏହି ସନ୍ତାସବାଦୀମାନେ ଚନ୍ଦ୍ରରୁ ଆସି ନାହାନ୍ତି ବୋଲି ସେ କହିଛନ୍ତି

ଅନ୍ତର୍ଜାତୀୟ ଚାପ ସତ୍ତ୍ୱେ ପାକିସ୍ତାନ ସନ୍ତାସବାଦୀମାନଙ୍କୁ ନିରାପଦ ଆଶ୍ରୟ ଦେଉଥିବା ବିଷୟକୁ ମଧ୍ୟ ସେ ନିନ୍ଦା କରିଛନ୍ତି ଅନ୍ୟତମ ସଦସ୍ୟ ମାର୍ଟୁସିଏଲୋ କହିଛନ୍ତି ପାକିସ୍ତାନ ପରମାଣୁ ଅସ୍ତ୍ର ବ୍ୟବହାର କରିବାକୁ ଧମକ ଦେଇଥିବାରୁ ୟୁରୋପୀୟ ସଂଘ ଉଦ୍ବେଗ ପ୍ରକାଶ କରୁଛି ମାନବିକ ଅଧିକାର ଲଙ୍ଘନ କର୍ଥିବାପାଇଁ ପାକିସ୍ତାନ ପ୍ରତି ଦୋଷାରୋପ କରି ସେ କହିଛନ୍ତି ପାକିସ୍ତାନଭିତ୍ତିକ ସନ୍ତାସବାଦୀମାନେ ୟୁରୋପରେ ମଧ୍ୟ ଆକ୍ରମଣ କରିବାପାଇଁ ଯୋଜନା କରୁଛନ୍ତି ୟୁରୋପୀୟ କମିଶନ୍ ର ଉପସଭାପତିଙ୍କ ପକ୍ଷରୁ ବିତର୍କ ଆରମ୍ଭ କରିଥିବା ମନ୍ତ୍ରୀ ଟୁପୁରାଇନେନ୍ କଥାବାର୍ତ୍ତା କରିଆରେ କାଶ୍ମୀର ସମସ୍ୟାର ସମାଧାନ କରିବାକୁ ଭାରତ ଓ ପାକିସ୍ତାନକୁ ଅନୁରୋଧ ଜଣାଇଛନ୍ତି ଇଣ୍ଡିଆ ପାକ୍ ପାକିସ୍ତାନ ତା'ର ଆକାଶ ମାର୍ଗରେ ଭିଭିଆଇପି ବିମାନ ଚଳାଚଳକ୍ ଦୂଇ ସପ୍ତାହ ମଧ୍ୟରେ ଦୂଇ ଥର ଅନ୍ରମତି ନ ଦେବା ଉପରେ ଭାରତ ଦୃଃଖ ବ୍ୟକ୍ତ କରିଛି ଭିଭିଆଇପି ବିମାନଗୁଡ଼ିକୁ ଯେକୌଣସି ଦେଶ ପକ୍ଷରୁ ନିୟମିତ ଭାବେ ଅନୁମତି ଦିଆଯାଇଥାଏ ବୈଦେଶିକ ମୁଖପାତ୍ର ରବୀଶ କୁମାର କହିଛନ୍ତି ସବୁ ଅନ୍ତର୍ଜାତୀୟ ପ୍ରଥାକୁ ଅମାନ୍ୟ କରିବା ନିଷ୍କଭି ଉପରେ ପାକିସ୍ତାନ ପୁନଃ ବିବେଚନା କରିବାର ଆବଶ୍ୟକତା ରହିଛି

ଗତକାଲି ଶ୍ରୀନଗରଠାରେ ରାଜ୍ୟପାଳ ସତ୍ୟପାଳ ମଲିକଙ୍କ ସହ ଏକ ଉହବରେ ଉଦ୍ବୋଧନ ଦେଲାବେଳେ ସେ କହିଛନ୍ତି ଶୀତରତୁରେ ରାଜ୍ୟରେ ବିଦ୍ୟୁତ୍ ଯୋଗାଣ ବୃଦ୍ଧି ପାଇବ ଜମ୍ମୁ କାଶ୍ମୀର ଓ ଲଦାଖ୍ ଅଞ୍ଚଳରେ ନିରବଚ୍ଛିନ୍ନ ବିକ୍କୁଳି ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରତି ଦେଇଛନ୍ତି ରାଜ୍ୟପାଳ ସତ୍ୟପାଳ ମଲିକ୍ କହିଛନ୍ତି ଏହି ଅଞ୍ଚଳର ବିକାଶ ହେଲେ ପାକିସ୍ତାନ ଅଧିକୃତ କାଶ୍କୀର ଇଲାକାକୁ ନିକ ଅଧୀନକୁ ଆଣିବାପାଇଁ ପଥ ସୁଗମ ହେବ

ଅମିତ୍ ଶାହା ଝାଡ଼ଖଣ୍ଡ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଝାଡ଼ଖଣ୍ଡରେ ରାଜ୍ୟ ସରକାରଙ୍କ ପକ୍ଷରୁ ଉନ୍ନୟନମୂଳକ କାର୍ଯ୍ୟ ଯୋଗୁଁ ରାଜ୍ୟ ନକ୍ୱଲବାଦମୁକ୍ତ ଦିଗରେ ଆଗେଇ ଚାଲିଛି ଗତକାଲି ଜାମ୍ତାରାଠାରେ ଜୋହର ଜନ ଆଶୀର୍ବାଦ ଯାତ୍ରା ଶୁଭାରମ୍ଭ କରି ଏକ ଜନସମାବେଶରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା ଏହା କହିଛନ୍ତି

ରାଜ୍ୟର କାଇମୁର ପୂର୍ବ ଚମ୍ପାରନ୍ ଗୟା ପାଟନା ଅର୍ୱାଲ୍ ଓ ମୁକାଫର୍ପୁର ଜିଲ୍ଲାରେ ଲୋକମାନଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି

ସାଉଦି ଇରାନ୍ ପମ୍ପିଓ ଆମେରିକା ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ ସାଉଦି ଆରବ ତୈଳଶିଳ୍ପ ଉପରେ ଆକ୍ରମଣକୁ ଏକ ଯୁଦ୍ଧ ଭଳି କାର୍ଯ୍ୟ ବୋଲି ବର୍ଷନା କରିଛନ୍ତି ଏହି ଆକ୍ରମଣ ଘଟଣାକୁ ନେଇ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଇରାନ୍ ଉପରେ କଟକଣାକୁ ବୃଦ୍ଧି କରିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି

ପିୟୁଷ୍ ଆୱାର୍ଡ଼ସ୍ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋଏଲ୍ କହିଛନ୍ତି ଶିଳ୍ପକ୍ଷେତ୍ରର ସବ୍ ଦାବିଗ୍ରଡ଼ିକ ସଂକ୍ରାନ୍ତରେ ଶ୍ରଣିବାପାଇଁ ସରକାର ପ୍ରସ୍ତତ ଅଛନ୍ତି ଏବଂ ରପ୍ତାନୀଭିତ୍ତିକ ଅର୍ଥନୀତିର ବିକାଶ ପାଇଁ ଶିଳ୍ପ କ୍ଷେତ୍ର ସମ୍ମୁଖୀନ ହେଉଥିବା ବାଧାବିଘୁ ଓ ଚ୍ୟାଲେଞ୍ଜଗୁଡ଼ିକର ସମାଧାନପାଇଁ ପ୍ରତିଶ୍ରତିବଦ୍ଧ ଅଛନ୍ତି ରସାୟନ ଏବଂ ତତ୍ସଂକ୍ରାନ୍ତ ରପ୍ତାନୀ ବିକାଶ ପରିଷଦ ପୁରସ୍କାର ବିତରଣ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଗୋଏଲ୍ ଉଚ୍ଚମାନର ସାମଗ୍ରୀ ଉତ୍ପାଦନ ପ୍ରତି ଗୁରୁତ୍ୱ ଆରୋପ କରିଛନ୍ତି ଏହାଦ୍ୱାରା ଭାରତ 'ମେକ୍ ଇନ୍ ଇଣ୍ଡିଆ' ଯୋକନାର ଲକ୍ଷ୍ୟ ହାସଲ କରିବ ବୋଲି ସେ ମତ ଦେଇଛନ୍ତି କ୍ଷୁଦ୍ର ଅଣୁକ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗଗୁଡ଼ିକଦ୍ୱାରା ଅର୍ଥନୀତିରେ ପ୍ରଭାବ ବିଷୟ ଦର୍ଶାଇ ସେ କହିଛନ୍ତି ଭବିଷ୍ୟତରେ ଏହି କ୍ଷେତ୍ର ହିଁ ଭାରତକୁ ପ୍ରଗତି ପଥରେ ଆଗେଇ ନେବ

ୱାଟର୍ ୱାର୍କସପ୍ ପ୍ରାକୃତିକ ସମ୍ପଦର ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି କରିବା ଲକ୍ଷ୍ୟରେ ଜାତୀୟ ଜଳ ସଂଗ୍ରହାଳୟ ସ୍ଥାପନ କରିବାକୁ ଜଳଶକ୍ତି ମନ୍ତ୍ରଣାଳୟ ପକ୍ଷର୍ ପଦକ୍ଷେପ ନିଆଯାଇଛି ଏକ ସରକାରୀ ଇସ୍ତାହାରରେ କୃହାଯାଇଛି ମନ୍ତ୍ରଣାଳୟ ପକ୍ଷରୁ ଆକିଠାରୁ ଏକ ଦୁଇଦିନିଆ ଅନ୍ତର୍ଜାତୀୟ କର୍ମଶାଳାର ଆୟୋଜନ କରାଯାଇଛି

ଜଳ ସଂଗ୍ରହାଳୟ ଗଠନ ସଂକ୍ରାନ୍ତୀୟ ବୋର୍ଡ଼ ସ୍ଥାପନ ଏବଂ ଜଳର ଗୁରୁତ୍ୱ ବିଷୟରେ ଆଲୋକପାତ ସମେତ ଏହି ସଂଗ୍ରହାଳୟ ସଂକ୍ରାନ୍ତରେ ବିଷୟବସ୍ତୁ ପ୍ରସ୍ତୁତ କରାଯିବ ଅମିତ୍ ଶାହା ହିନ୍ଦୀ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା କହିଛନ୍ତି ଆଞ୍ଚଳିକ ଭାଷା ବଦଳରେ ହିନ୍ଦୀ ଭାଷାକୁ ବ୍ୟବହାର କରିବାପାଇଁ ସେ କଦାପି ବାଧ କରି ନାହାନ୍ତି ସେ କହିଛନ୍ତି ନିଜର ମାତୂଭାଷା ପରେ ହିନ୍ଦୀ ଭାଷାକୁ ଦ୍ୱିତୀୟ ଭାଷା ଭାବେ ଶିଖିବା ପାଇଁ ସେ କେବଳ ଅନୁରୋଧ କରିଛନ୍ତି ନୂଆଦିଲ୍ଲୀର ମେଡିଆ ହାଉସ୍ରେ ଆୟୋଜିତ ଏକ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ସେ କହିଛନ୍ତି ସେ ନିଜେ ମଧ୍ୟ ଗୁଜରାଟ୍ ଭଳି ଅଣ ହିନ୍ଦୀ ଭାଷାଭାଷୀ ଅଞ୍ଚଳରୁ ଆସିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ନିଜର ମାତୃଭାଷା ଛଡ଼ା ଆଉ ଏକ ସାଧାରଣ ଦ୍ୱିତୀୟ ଭାଷା ବ୍ୟବହାର କରାଯିବା ଉଚିତ ଏବଂ ଏହି ଦ୍ୱିତୀୟ ଭାଷା ହିନ୍ଦୀ ଭାଷା ହେଉ ବୋଲି ସେ ମତ ଦେଇଛନ୍ତି ସେ କହିଛନ୍ତି ଶିଶୁମାନେ ନିଜର ମାତୃଭାଷା ଶିଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଆଞ୍ଚଳିକ ଭାଷାଗୁଡ଼ିକୁ ସୁଦୃଢ଼ କରାଯିବାର ଆବଶ୍ୟକତା ରହିଛି

ଏହି ଚଳଚ୍ଚିତ୍ର ଓସ୍କାର ପୁରସ୍କାର ପାଇଁ ମନୋନୀତ ହୋଇଥିବାରୁ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ୍ ଆନନ୍ଦ ପ୍ରକାଶ କରିଛନ୍ତି

କୁପୋଷଣ ଚ୍ୟାଲେଞ୍ଜଗୁଡ଼ିକର ମୁକାବିଲା କରିବାପାଇଁ ସାରା ଦେଶରେ ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯାଉଛି ଆକାଶବାଣୀ ସହ ଏକ ବିଶେଷ ସାକ୍ଷାତ୍କାରବେଳେ ଡକୁର କୁମାର କହିଛନ୍ତି ଏହିସବୁ ଜିଲ୍ଲାଗୁଡ଼ିକରେ କୁପୋଷଣ ସ୍ତରରେ ଉନ୍ନତି ଆଣିବାପାଇଁ ସରକାର ଧ୍ୟାନ ଦେବେ ଫଳରେ ଏହିସବୁ ଜିଲ୍ଲାଗୁଡ଼ିକ ଜାତୀୟ ହାରାହାରି ସ୍ତରକୁ ଆସିପାରିବ କୁପୋଷଣ ବିରୋଧରେ ସଂଗ୍ରାମ ପ୍ରତି ସ୍ୱତନ୍ତ ଧ୍ୟାନ ଦେବା ଏବଂ ଏହାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିବାପାଇଁ ସେ ରାଜ୍ୟଗୁଡ଼ିକୁ ଅନୁରୋଧ କରିଛନ୍ତି